ଓଡ୍ରାଫ ଅଗୁଶମ ଓ ଏନ୍ଡିଆର୍ଏଫ୍ ଦଳକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି

ଏହି କିଲ୍ଲା ଗୁଡ଼ିକରେ ଥିବା ଆଶ୍ରୟସ୍ଛଳ ଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ଆବଶ୍ୟକସ୍ତୁଳେ ରକ୍ଷାଖାଦ୍ୟ ପାନୀୟଜଳ ଓ ଔଷଧ ଯୋଗାଇଦେବାର ବ୍ୟବସ୍କା କରାଯାଇଛି ଭଦ୍ରକ କିଲ୍ଲା ସାଳନ୍ଦୀ ଓ ବୈତରଣୀ ନଦୀ ବନ୍ୟାରେ ପୀଡ଼ିତ ଲୋକଙ୍ଙୁ ଜିଲ୍ଲାପ୍ରଶାସନ ପକ୍ଷରୁ ରିଲିଫ୍ ବକ୍ଷନ କରାଯାଇଛି

ବୈତରଣୀ ନଦୀ ଆଖୁଆପଦାରେ ଜଳସ୍ତର ବିପଦସଂକେତ ତଳେ ରହିଥିଲେ ମଧ୍ଧ ଏବେ ବି ଧାମନଗର ଭଶ୍ତାରିପୋଖରୀ ବନ୍ତ ବାସୁଦେବପୁର ଭଦ୍ରକ ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ହଜାର ହେକୂର ଚାଷଜମି ବାସଗୃହ ଶିକ୍ଷାନୁଷ୍ଠାନ ଜଳମଗୁ ହୋଇଛି

ଆକି ପାଗରେ ପରିବର୍ଭନ ହୋଇଥିବାରୁ କେନ୍ଦ୍ରାପଡ଼ାର ବିଭିନ୍ନ ଜଳବନ୍ଦୀ ଅଞ୍ଞଳରେ ପରିସ୍ଥିତିରେ ସୁଧାର ଆସିଥିବା ଆମ ସମ୍ଭାଦଦାତା କହିଛନ୍ତି

ବୈତରଣୀ ନଦୀର ବନ୍ୟାଜଳ ଆଖୁଆପଦା ନିକଟରେ ବିପଦ ସଂକେତର ତଳେ ପ୍ରବାହିତ ହେଉଛି

କିନ୍ତୁ ବୈତରଣୀ ନଦୀର ତଳମୁଣ୍ଡ ଦଶରଥପୁର ବ୍ଲକରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି

ତେଲ ଓ ରକ୍ଷନ ଗ୍ୟାସ୍ ଦର ବୃକ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି

ଗୃହ ବିଭାଗ ପକ୍ଷର୍ଠ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି

ଏନେଇ ଆଜି କଟକ ମହାନଗର ଶାନ୍ତି କମିଟି ତରଫର୍ ଦୁର୍ଗାପ୍ଟକା ଓ ଭସାଶି ଉହବର ପ୍ରସ୍ତୁତି ସଭା ଝାଞିରୀମଙ୍ଗଳାଠାରେ ଅନୁଷ୍ତିତ ହୋଇଯାଇଛି

ଶିଳାନ୍ନାସ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସ୍ରାୟୀ ଗୃହ ନିର୍ମାଶର ଆଜି ଶିଳାନ୍ୟାସ ହେବ

ତେବେ ଏହି ଘଟଣା ଉପରେ ତଦନ୍ତ କରାଯିବ ବୋଲି ସିଡିଏମ୍ଓ କହିଛନ୍ତି

ଅନ୍ୟପକ୍ଷରେ ପୋଲିସ୍ ଘଟଣାର ଗୁରୁତ୍କୁ ଦୃଷ୍ଟିରେ ରଖ୍ ସଂପୃକ୍ତ ଅଧ୍ଧାପକଙ୍କୁ ଥାନାରେ ଅଟକ ରଖିଛି

ପରେ ସାନପୁଅର ମଧ୍ଧ ସମାନ ଅବସ୍କା ହେବାରୁ ତାକୁ ପ୍ରଥମେ ଖଇରା ମେଡ଼ିକାଲ ପରେ ଭଦ୍ରକ ମେଡ଼ିକାଲରେ ଭଭି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି